ଏଣିକି ଏହି ବ୍ୟବସ୍ଥାରେ ଅର୍ଥ ପ୍ରେରଣ ଶସ୍ତା ହେବ

ଆନ୍ତର୍ଜାତିକ ବଜାରରେ ରନ୍ଧନ ଗ୍ୟାସ୍ର ମୂଲ୍ୟ ହ୍ରାସ ପାଇବା ଫଳରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ଭାରତୀୟ ତୈଳ ନିଗମ ପକ୍ଷରୁ ଜାରି ଏକ ପ୍ରେସ୍ ଇଷ୍ଠାହାରରେ କୁହାଯାଇଛି ଯେ ଏହି ନୂଆ ମୂଲ୍ୟ ଆକିଠାରୁ କାର୍ଯ୍ୟକାରୀ ହେବ

ଆଜି ନୂଆଦିଲ୍ଲୀରେ ଏହି ଉପଲକ୍ଷେ ଆୟୋଜିତ ଏକ ଉହବରେ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଅଧ୍ୟକ୍ଷତା କରିବେ

ନକ୍ସଲ ଆରେଷ୍ଟ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ଗତ ମେ ମାସ ପହିଲା ଦିନ ହୋଇଥିବା ନକ୍ପଲ ଆକ୍ରମଣ ଘଟଣାରେ ସଂପୃକ୍ତି ଅଭିଯୋଗରେ ପୁଲିସ୍ ଆଉଜଣେ ବ୍ୟକ୍ତିକୁ ଗିରଫ କରିଛି ସଂପୃକ୍ତ ବ୍ୟକ୍ତି ଜଣକ ଜିଲ୍ଲାର କୁରଖେଦା ଅଞ୍ଚଳର କେଳାସ ରାମଚନ୍ଦାନୀ ବୋଲି କଣାପଡ଼ିଛି

ଏହି ଆକ୍ରମଣରେ କୈଳାସଙ୍କ ପ୍ରକୃତ ଭୂମିକା ସଂପର୍କରେ ପୁଲିସ୍ ବର୍ତ୍ତମାନ ତଦନ୍ତ କାରୀ ରଖିଛି

ଏକ ଟୁଇଟ୍ରେ ଏ ସଂପର୍କରେ ସୂଚନା ଦେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ସମସ୍ତ ବିଦ୍ୟାଳୟ ଆସନ୍ତା ଆଠ ତାରିଖରେ ଖୋଲିବାକୁ ଥିବା ବେଳେ ଅନ୍ୟ ଉଚ୍ଚତର ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଆଜିଠାରୁ ବିଦ୍ୟାଳୟ ଖୋଲିବ ଡ୍ରାଉଟ୍ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏଥରର ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ସାରା ଦେଶରେ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ପ୍ରାୟତଃ ସ୍ୱାଭାବିକ ରହିବ

ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏହି ସୂଚନା ପ୍ରଦାନ କରିଛନ୍ତି

ଯାତ୍ରୀମାନେ ପ୍ରଭୁ ଅମରନାଥଙ୍କ ଗୁମ୍ଫା ଅଭିମୁଖେ ଯାତ୍ରା ଆରମ୍ଭ କରିବେ

ପ୍ରଥମ ପାଳିରେ ଯେଉଁ ଯାତ୍ରୀମାନେ ଯାତ୍ରା ଆରମ୍ଭ କର୍ରଛନ୍ତି ସେମାନେ ଦକ୍ଷିଣ ଓ କେନ୍ଦ୍ରୀୟ କାଶ୍ରୀରରେ ଥିବା ମୂଳ ଶିବିରରେ ପହଞ୍ଚ ଯାଇଛନ୍ତି ଏହି ଯାତ୍ରାର ନିରାପତ୍ତା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଛି ଶ୍ରୀ ଅମରନାଥ ପୀଠ ପରିଚାଳନା କମିଟି ପକ୍ଷରୁ ଯାତ୍ରୀଙ୍କ ପାଇଁ ବୀମା ବ୍ୟବସ୍ଥା ହୋଇଛି

ଯାତ୍ରୀମାନଙ୍କ ବିଭିନ୍ନ ପ୍ରକାର ସେବା ଓ ସ୍ରବିଧା ପ୍ରଦାନ କର୍ତ୍ତବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହି ବୀମାରେ ଅନ୍ତର୍ଭୁକ୍ତ କରାଯାଇଛି

ଏଭଳି ବ୍ୟବସ୍ଥାରେ ଟଙ୍କା କାରବାର ପାଇଁ ରିଜର୍ଭବ୍ୟାଙ୍କ କୌଣସି ଦେୟ ଲାଗୁ କରିବ ନାହିଁ ବୋଲି ନିଷ୍ପଭି ନେବା ପରେ ଏହା ଶସ୍ତା ହେବ

ଆଗରୁ ଏଥିପାଇଁ ଯେଉଁ ଅର୍ଥ ଲାଗୁ କରାଯାଇଥିଲା ତାହାକୁ ଉଠାଇ ଦିଆଯାଇଛି ଅତଏବ ବ୍ୟାଙ୍କମାନେ ଏହାର ଲାଭ ଖାଉଟିଙ୍କୁ ଦେବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି କେବଳ ବ୍ୟାଙ୍କମାନେ ଏହି ବ୍ୟବସ୍ଥାରେ ଅର୍ଥ ପ୍ରେରଣ ପାଇଁ କେବଳ ଖର୍ଚ୍ଚ ପ୍ରେରକଙ୍କଠାରୁ ଆଦାୟ କରିପାରିବେ ରିଜର୍ଭବ୍ୟାଙ୍କ ଦେୟ ବାବଦରେ ଯେଉଁ ଅର୍ଥ ଆଦାୟ ହେଉଥିଲା ତାହା ସେମାନେ ଆଦାୟ କରିପାରିବେ ନାହିଁ

ଡିକିଟାଲ୍ କାରବାରକୁ ପ୍ରୋସାହିତ କରିବା ଉଦ୍ଦେଶ୍ୟରେ ସରକାର ଓ ରିଜର୍ଭବ୍ୟାଙ୍କ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ଭାରତୀୟ ବ୍ୟାଙ୍କ ମହାସଂଘର ଅଧ୍ୟକ୍ଷ ସ୍ତନୀଲ ମେହେତା କହିଚ୍ଚନ୍ତି ଆଇଟିବିପି ଡେନାଲି ଭାରତ ତିବ୍ଦତ ସୀମା ପୁଲିସ୍ର ଡିଆଇଜି ଅପର୍ଣ୍ଣା କୁମାର ପ୍ରଥମ ସରକାରୀ ଅଧିକାରୀ ଭାବେ ମାଉଣ୍ଟ ଡେନାଲି ଶୃଙ୍ଗ ଆରୋହଣ କରିବାର ସଫଳତା ଲାଭ କରିଛନ୍ତି ଡେନାଲି ଶୂଙ୍ଗ ଉତ୍ତର ଆମେରିକାର ସର୍ବୋଚ୍ଚ ଶୂଙ୍ଗ ଭାବେ ପରିଗଣିତ ଅପର୍ଣ୍ଣା କୁମାର ତୃତୀୟ ଉଦ୍ୟମରେ ଏହି ସଫଳତା ଲାଭ କରିଛନ୍ତି

ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି କରିଡର ନିର୍ମାଣ ପାଇଁ ଭାରତ ଆଗ୍ରହୀ ଏବଂ ଏଥିପାଇଁ ଆଲୋଚନା କରିବାକୁ ପାକିସ୍ତାନକୁ ପ୍ରସ୍ତାବ ଦେଇଛି ଏହି ପ୍ରକଳ୍ପ ନିର୍ମାଣ ପାଇଁ ପାକିସ୍ତାନ ଯେଉଁ କମିଟି ଗଠନ କରିଛି ସେଥିରେ ଜଣେ ପ୍ରମୁଖ ଖଲିସ୍ଥାନୀ ବିଚ୍ଛିନ୍ନତାବାଦୀ ସଭ୍ୟ ଥିବାରୁ ଭାରତ ତା'ର ବିରୋଧ କରିଥିଲା ଆଉ କେତେକ ପ୍ରସଙ୍ଗ ନେଇ ଭାରତ ମଧ୍ୟ ପାକିସ୍ତାନଠାରୁ ସ୍ୱଷ୍ଟୀକରଣ ଲୋଡ଼ିଥିଲା ମଷ୍ଟ୍ ଆନାଉନୁମେଣ୍ଟ ଆକାଶବାଣୀର ସମାଚାର ସେବା ବିଭାଗ ଏହାର ସାପ୍ତାହିକ ଦ୍ୱିଭାଷୀ ଫୋନ ଇନ୍ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଡିଜିଟାଲ ଇକୋନୋମିକ୍ ଓ ସାଇବର ସିକ୍ୟୁରିଟି ଶୀର୍ଷକ ଏକ କାର୍ଯ୍ୟକ୍ରମ ପ୍ରସାରଣ କରିବ

ଦୁଇ ସ୍ୱିନର୍ କୁଲ୍ଦୀପ ଯାଦବ ଓ ଯଜୁବେନ୍ଦ୍ର ଚହଲଙ୍କୁ ଇଲଣ୍ଡ ବ୍ୟାଟ୍ସମ୍ୟାନ୍ମାନେ ପ୍ରବଳ ପ୍ରହାର କରିଥିଲେ